ଫଳରେ ମହକିଲମାନେ ଅଯଥା ହଇରାଣ ହରକତ ହେଉଛନ୍ତି ଅନେକ ମାମଲାର ଶ୍ରଶାଶି ହୋଇପାରୁ ନାହିଁ

ଜିଲ୍ଲା ଓ ତଳ ସ୍ତରରେ ଅଦାଲତ କାର୍ଯ୍ୟକୁ ସ୍ୱାଭାବିକ କରିବା ଲାଗି ସଂପୂକ୍ତ ଅଚଳ କୋର୍ଚର୍ ସଚଳ କୋର୍ଟଗୁଡ଼ିକୁ ମାମଲା ସହିତ କର୍ମଚାରୀ ଓ ଅଧିକାରୀଙ୍କୁ ମଧ୍ୟ ସ୍ତାନାନ୍ତର କରାଯାଇ ଶୁଶାଶି କରିବାକୁ ହାଇକୋର୍ଟ ସମ୍ମତ ହୋଇଛନ୍ତି

ଏହାକୁ ତର୍କମା ପରେ ଗତକାଲି ଅନ୍ମୋଦନ କରାଯାଇଛି

ବିନା ଲାଇସେନ୍ପରେ ଛାତ୍ରଛାତ୍ରୀ ଗାଡ଼ି ଚଳାଇପାରିବେ ନାହି

ମକର ଛଟ ଆସନ୍ତାକାଲି ମକର ସଂକ୍ରାନ୍ତି ନିମନ୍ତେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ସରକାରୀ ଛୁଟି ଘୋଷଣା କରିଛନ୍ତି

ମକର ସଂକ୍ରାନ୍ତି ଏକ ସର୍ବଭାରତୀୟ ପର୍ବ

ଓଡ଼ିଶାରେ ମଧ୍ୟ ଏହାକୁ ଧୁମ୍ଧାମ୍ରେ ପାଳନ କରାଯାଏ

ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଶ କରାଯାଏ ସଂକ୍ରାନ୍ଡି ହେଉଛି ସ୍ର୍ଯ୍ୟଙ୍କର ଗୋଟିଏ ରାଶିର୍ ଅନ୍ୟ ରାଶିକ୍ ଚଳନ କରିବାର ଦିନ

ଏଥିରେ ପୂର୍ବତନ ସାଂସଦ ଐରଖାରବେଳ ସ୍ୱାଇଁ ପୂର୍ବତନ ମନ୍ତୀ ମନମୋହନ ସାମଲ ବିରୋଧଦଳ ଉପନେତା ବିଧାୟକ ବିଷ୍ଷୁ ସେଠୀ ବିଜେପି ନେତା ଡାକ୍ତର ପ୍ରଦୀପ ନାୟକ ପ୍ରମୁଖ ଯୋଗଦେଇ ହିନ୍ଦୁ ଶିଖ୍ ବୌଦ୍ଧ ପାର୍ସୀ ଜୈନଖ୍ରୀଷ୍ଟିୟାନ ବିସ୍ବାପିତ ଭାରତର ନାଗରିକତ୍ୱ ପାଇବାରୁ ବଂଚିତ ନ ହେବା ପାଇଁ ପ୍ରଧାନମନ୍ତୀ ନରେନ୍ଦ ମୋଦିଙ୍କ ଭ୍ରମିକାକୁ ପ୍ରଶଂସା କରିଛନ୍ତି